ଏହି ଉପଲକ୍ଷେ ବିଭିନ୍ ସ୍ତାନରେ ସଚେତନତାମ୍ଳକ କାର୍ଯ୍ୟକ୍ମ ଅନୁଷ୍ତିତ

ଏହି ଉପଲକ୍ଷେ କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋକ୍କନ କରାଯାଇଛି

ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିଭିପ୍ରସ୍ଠର ସ୍ସାପନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷିତ ହୋଇଛି

ରାସନକାର୍ଡ ବଣ୍ଟନ ମାଲକାନଗିରି କିଲ୍ଲା ସଦର ବ୍ଲକ ପରିସରରେ କିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି

କେନ୍ଦୁପତ୍ର ତୋଳାଳୀ ଓ ବସ୍ଧେଇ ଶ୍ରମିକଙ୍କ ପରିବାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା

ଜୋରିମାନା ଆଦାୟ କରାଯାଇଛି ନବରଙ୍ପୁର ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ବର ଗାଁ ନିକଟରେ ଭାସକେଲ ନଦୀପଠାରୁ ବାରମ୍ଘାର ବେଆଇନ୍ ବାଲି ଚାଲାଶ ହେଉଥିବା ଅଭିଯୋଗ ହେଉଛି